ପିଏମ୍ ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଚତ୍ରରତା ସମ୍ଭେଦନଶୀଳତା ଏବଂ କୌଶଳାତ୍କକ ଦକ୍ଷତା ଯୋଗୁଁ ଆଜି ଏକ ଅଖଣ୍ଡ ଭାରତକୁ ଆମେ ଦେଖିପାରୁଛେ

ସେହିଦିନ ଆୟୋଜିତ ହେବାକୁ ଥିବା ଏକତା ଦୌଡ଼ରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଭାରତ ମାଟିରେ ବିଶ୍ୱର ସର୍ବବୃହତ୍ ସର୍ଦ୍ଦାର ପଟେଲ୍ଙ୍କ ପ୍ରତିମର୍ଭିକ୍ ଦେଖିଲେ ପ୍ରତ୍ୟେକ ଭାରତୀୟ ଗର୍ବ ଅନୁଭବ କରିବେ ଶ୍ରୀ ମୋଦି କହିଛନ୍ତି ଏହି ମାଟିର ପ୍ରକୃତ ପୁତ୍ର ସର୍ଦ୍ଦାର ପଟେଲ୍ଙ୍କ ଏହି ପ୍ରତିମ୍ଭି ଆକାଶକୁ ମଣ୍ଡନ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଦିନକୁ ଦିନ ଭାରତ କ୍ରୀଡ଼ା କ୍ଷେତ୍ରରେ ଅଗ୍ରଗତି କରିବାରେ ଲାଗିଛି ଏବଂ କାଲି ଖେଳ ନୁହେଁ ଆଗରୁ ଅଂଶଗ୍ରହଣ କରି ନ ଥିବା କ୍ରୀଡ଼ାଜଗତରେ ମଧ୍ୟ ଦେଶର ଖେଳାଳିମାନେ ପାଦ ଥାପିଲେଣି ସେ କହିଛନ୍ତି ମନୋବଳ ଶକ୍ତି ଦକ୍ଷତା ଓ ସାମର୍ଥ୍ୟ କ୍ରୀଡ଼ାଜଗତପାଇଁ ଅତ୍ୟନ୍ତ ଜରୁରୀ ଯଦି ଦେଶର ଯୁବକମାନଙ୍କ ପାଖରେ ଏହିସବୁ ଗୁଣ ରହିଛି ଦେଶ ଖାଲି ଅର୍ଥନୀତି କିମ୍ବା ବିଜ୍ଞାନ କାରିଗରି ବିଦ୍ୟାରେ ପ୍ରଗତି ହାସଲ କରିବ ସେକଥା ନୁହେଁ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଦେଶପାଇଁ ସୁନାମ ଆଣିବାପାଇଁ ସମର୍ଥ ହେବ

ସେ କହିଛନ୍ତି ଯେକୌଣସି ଭାରତୀୟଙ୍କର ଯେକୌଣସି ଖେଳ ପ୍ରତି ଯଦି ଆଗ୍ରହ ଥାଏ ତାହାହେଲେ ହକି ପ୍ରତି ନିଣ୍ଚିତ ଆଗ୍ରହ ରହିବ ସେ କହିଛନ୍ତି ହକି ଖେଳରେ ଭାରତର ସୁନେଲି ଇତିହାସ ରହିଛି ଏବଂ ମେକର ଧ୍ୟାନଚାନ୍ଦଙ୍କ ଭଳି ସୁନାମଧନ୍ୟ ହକି ଖେଳାଳିମାନେ ଭାରତରେ ଜନ୍ମ ନେଇଛନ୍ତି ଭୁବନେଶ୍ୱର ଆସି ଭାରତୀୟ ହକି ଟିମ୍କୁ ଉତ୍ସାହିତ କରିବାପାଇଁ ସେ କ୍ରୀଡ଼ାପ୍ରେମୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ସବୁ ଟିମ୍ଗୁଡ଼ିକର ପ୍ରଧାନମନ୍ତ୍ରୀ ଶୁଭ ମନାସିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସେବା ହିଁ ଇଶ୍ୱର ଏହି ପରମ୍ପରାକୁ ଭାରତ ଯୁଗ ଯୁଗ ଧରି ପାଳନ କରିଆସୁଛି ବର୍ତ୍ତମାନ ଦେଶର ସବ୍କ୍ଷେତ୍ରରେ ଏହି ପରମ୍ପରାର ସ୍ୱଗନ୍ଧକ୍ତ ସମସ୍ତେ ଅନ୍ଦ୍ରଭବ କରିପାରିବେ ଶ୍ରୀ ମୋଦି କହିଛନ୍ତି ନୂଆ ସ୍ୱପ୍ନ ପୂରଣ କରିବାପାଇଁ ନୂଆ ଶକ୍ତି ଓ ନୂଆ ଆଗ୍ରହର ସହ ଯୁବପିଢ଼ି ଆଗେଇ ଆସିଛି ପ୍ରଧାନମନ୍ତ୍ରୀ କହିଛନ୍ତି ମୁଁ ନୁହେଁ ଆମେ ମନୋଭାବ ସମସ୍ତଙ୍କୁ ଅନୁପ୍ରାଣିତ କରିବ ଏବଂ ସମାଜର କଲ୍ୟାଣ ସାଧନ ହୋଇପାରିବ ସେ କହିଛନ୍ତି ଆଳି ପାଣ୍ଟାତ୍ୟ ଦେଶଗୁଡ଼ିକ ପରିବେଶ ସୁରକ୍ଷା ବିଷୟରେ କହି ବୁଲୁଛନ୍ତି ଏବଂ ଏକ ସମତୁଲ ଜୀବନଶୈଳୀ ସଂକ୍ରାନ୍ତରେ ଉପାୟ ଖୋଜି ବୁଲୁଛନ୍ତି ସେ କହିଛନ୍ତି ଏଥିପାଇଁ ଲୋକମାନଙ୍କୁ ନିଜ ଭିତରକୁ ଦେଖିବାକୁ ପଡ଼ିବ ସୁବର୍ଣ୍ଣ ଇତିହାସ ସମୃଦ୍ଧ ପରମ୍ପରା ଏବଂ ଜନଜାତି ସମ୍ପ୍ରଦାୟର ଜୀବନଶୈଳୀକୁ ବୁଝିବାକୁ ପଡ଼ିବ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରକୃତି ସହ ତାଳମେଳରେ ଶାନ୍ତିପୂର୍ଣ୍ଣଭାବେ ବଞ୍ଚରହିବା ଜନକାତି ସମ୍ପ୍ରଦାୟର ସହଜାତ ପ୍ରବୃତ୍ତି ସେ କହିଛନ୍ତି ଜନଜାତି ସମ୍ପ୍ରଦାୟ ଶାନ୍ତି ଓ ସଦ୍ଭାବନାପୂର୍ଣ୍ଣ ସହାବସ୍ଥାନରେ ବିଶ୍ୱାସ କରନ୍ତି କିନ୍ତୁ ଯଦି କେହି ସେମାନଙ୍କର କ୍ଷତି କରନ୍ତି କିମ୍ବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରନ୍ତି ନିଜର ଅଧିକାର ପାଇଁ ସେମାନେ ଯୁଦ୍ଧ କରିବାପାଇଁ ପଛେଇବେ ନାହିଁ ପ୍ରଧାନମନ୍ତ୍ରୀ କହିଛନ୍ତି ଆରମ୍ଭରୁ ଯେଉଁମାନେ ସ୍ୱାଧୀନତା ସଂଗ୍ରାମୀ ଥିଲେ ସେମାନେ ସମସ୍ତେ ଜନଜାତି ସମ୍ପ୍ରଦାୟର ଲୋକ ଥିଲେ ଶ୍ରୀ ମୋଦି କହିଛନ୍ତି ଯେତେବେଳେ ବିଶ୍ୱଶାନ୍ତି କଥା ଉଠିବ ସେତେବେଳେ ଭାରତର ନାମ ଓ ଅବଦାନ ସ୍ୱର୍ଷ୍ଣାକ୍ଷରରେ ଲେଖାଯିବ ପ୍ରଥମ ବିଶ୍ୱଯୁଦ୍ଧରେ ଭାରତୀୟ ସୈନ୍ୟମାନେ ସାହସର ପରିଚୟ ଦେଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇଥିଲେ ଏବଂ ଆତ୍ମବଳି ଦେବାକୁ ମଧ୍ୟ ପଛାଇ ନ ଥିଲେ

କିନ୍ତୁ ଏବେ ସାର୍ବଜନୀନ ସହଯୋଗ ଓ ସମନ୍ୱୟ ରକ୍ଷା ଜରିଆରେ ସନ୍ତାସବାଦ ଜଳବାୟୁ ପରିବର୍ତ୍ତନ ଅର୍ଥନୈତିକ ବିକାଶ ଓ ସାମାଜିକ ନ୍ୟାୟ ଆଦିର ବିପଦ ଦୂର କରାଯାଇପାରିବ

ପ୍ରଧାନମନ୍ତ୍ରୀ କହିଛନ୍ତି ଜେବିକ କୃଷିକ୍ଷେତ୍ରରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ଯଥେଷ୍ଟ ପ୍ରଗତି ହାସଲ କରିଛନ୍ତି ଧନ୍ତେରସ୍ ଦୀପାବଳି ଭାୟାଦୁକ୍ ଓ ଛଟ୍ପୂଜା ଉପଲକ୍ଷେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପିଏମ୍ ଜାପାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାପାନ୍ର ୟାମାନାସିସ୍ଥିତ କିଲ୍ଲାସମ୍ଭହ ମୁଖ୍ୟ ପ୍ରଶାସନିକ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାପାନ୍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମାଉଣ୍ଟ୍ ଫୁଜି ସମ୍ମୁଖସ୍ଥ ପ୍ରାକୃତିକ ପରିବେଶଘେରା ଏକ ହୋଟେଲ୍ରେ ତାଙ୍କୁ ସ୍ୱାଗତ କଣାଇଛନ୍ତି

ଦୁଇ ଦେଶ ମଧ୍ୟରେ ଅତ୍ୟାଧୁନିକ କାରିଗରି ବିଦ୍ୟା ସମେତ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ୍ ଏବଂ ବୃହତ୍ ଡାଟା ବିକାଶ ଦିଗରେ ମିଳିତ ଗବେଷଣା ପାଇଁ ରାଜିନାମା ପରିପ୍ରେକ୍ଷୀରେ ଶ୍ରୀ ମୋଦି ସେହି କାରଖାନା ପରିଦର୍ଶନ କରିଛନ୍ତି ୟାମାନାସିସ୍ଥିତ ଶ୍ରୀ ଆବେଙ୍କ ବାସଭବନରେ ଉଭୟ ନେତା ଅନୌପଚାରିକ କଥାବାର୍ତ୍ତା କରିବେ ଉଭୟ ନେତା କାଇକି ଏକୁପ୍ରେସ୍ ଟ୍ରେନ୍ରେ ଆଜି ସନ୍ଧ୍ୟାରେ ଟୋକିଓ ଫେରିବେ ଶ୍ରୀ ମୋଦିଙ୍କ ତିନିଦିନିଆ ଜାପାନ୍ ଗସ୍ତ ଆସନ୍ତାକାଲି ସେ ଦେଶ ସହ ତ୍ରୟୋଦଶ ଦ୍ୱିପକ୍ଷୀୟ ଶୀର୍ଷ ବୈଠକ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ ଶେଷ ହେବ ଖୁରାନା ପାସେସ୍ ଆଓ୍ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନା ଦୀର୍ଘଦିନର ଅସୁସ୍ଥତା ପରେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି

ତାଙ୍କ ମରଶରୀରକୁ ପନ୍ଥ ମାର୍ଗସ୍ଥିତ ବିଜେପି କାର୍ଯ୍ୟାଳୟରେ ଜନସାଧାରଣଙ୍କ ଶେଷ ଦର୍ଶନ ପାଇଁ ରଖାଯିବ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ଖୁରାନାଙ୍କ ବିୟୋଗରେ ଘୋର ଦୁଃଖ ପ୍ରକାଶ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ କୋବିନ୍ଦ୍ କହିଛନ୍ତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରାଜସ୍ଥାନର ରାଜ୍ୟପାଳ ଏବଂ କେନ୍ଦ୍ରମନ୍ତ୍ରୀ ଭାବେ ସ୍ୱର୍ଗତ ଖୁରାନା ଲୋକଙ୍କର ସେବା କରିଛନ୍ତି ଏବଂ ବିଶେଷକରି ରାଜଧାନୀ ଦିଲ୍ଲୀ ଓ ଏହାର ଜନସାଧାରଣଙ୍କ କଲ୍ୟାଣପାଇଁ ଅହର୍ନିଶ କାମ କରିଛନ୍ତି ଏଥିପାଇଁ ଦିଲ୍ଲୀବାସୀ ତାଙ୍କୁ ସଦାସର୍ବଦା ମନେ ରଖିବେ ଶ୍ରୀ ନାଇଡ଼ୁ କହିଛନ୍ତି ମଦନଲାଲ୍ ଖୁରାନା ଦିଲ୍ଲୀର ବିକାଶ ପାଇଁ ତାଙ୍କର ଯୋଗଦାନ ନିମନ୍ତେ ସର୍ବଦା ସ୍କରଣୀୟ ହୋଇ ରହିବେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ମୁଖ୍ୟମନ୍ତ୍ରୀ ଥିଲାବେଳେ ସ୍ୱର୍ଗତ ଖୁରାନା ଦିଲ୍ଲୀର ବିକାଶ ନିମନ୍ତେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି ବିଶେଷକରି ଦିଲ୍କୀର ଭିଭିଭୂମିର ବିକାଶକୁ ସେ ସୁନିିି୍କିତ କରିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ଖୁରାନା ଜଣେ ଅକ୍ଲାନ୍ତ ପରିଶ୍ରମୀ କାର୍ଯ୍ୟଦକ୍ଷ ଜନପ୍ରିୟ ପ୍ରଶାସକ ଭାବେ ଉଭୟ ରାଜ୍ୟ ଓ ଦେଶରେ ନିକର ସ୍ୱତନ୍ତ ପରିଚୟ ସୃଷ୍ଟି କରିପାରିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ୍ ଶାହା କହିଛନ୍ତି ଦିଲ୍ଲୀରେ ବିଜେପି ସଙ୍ଗଠନକୁ ମଜବୁତ୍ କରିବାରେ ତାଙ୍କର ଭୂମିକା ସର୍ବଦା ପ୍ରଶଂସନୀୟ ସେ ସାଧାରଣରେ ଦିଲ୍ଲୀର ସିଂହ ଭାବେ ଜଣାଶୁଣା ଥିଲେ ସ୍ୱରାଷ୍ଟମନ୍ତ୍ରୀ ରାଜନାଥ ସିଂହ ସ୍କୃତି ଇରାନୀ ହର୍ଷବର୍ଦ୍ଧନ ଏବଂ ରାଜ୍ୟବର୍ଦ୍ଧନ ସିଂ ରାଠୋର୍ ମଧ୍ୟ ଟ୍ୱିଟ୍ କରି ଶ୍ରୀ ଖୁରାନାଙ୍କ ବିୟୋଗରେ ଶୋକବାର୍ତ୍ତା ଜଣାଇଛନ୍ତି

ଏହି ଦୁଇଟି ଉପସାଗରୀୟ ରାଷ୍ଟ୍ର ସହ ସମ୍ପର୍କ ବୃଦ୍ଧି ଏହି ଗସ୍ତର ମୂଳ ଲକ୍ଷ୍ୟ ପ୍ରଥମ ଦଫାରେ ଶ୍ରୀମତୀ ସ୍ୱରାଜ ଆଜି କାତାର୍ରେ ଯାଇ ପହଞ୍ଚବେ ଆଜି ସେ କାତାର୍ର ରାଜା ଶେଖ୍ ତମିମ୍ ବିନ୍ ହମଦ୍ ଅଲ୍ ଥାନିଙ୍କ ସହ ସାକ୍ଷାତ୍ କରିବା ସଙ୍ଗେ ସଙ୍ଗେ ଭାରତୀୟ ସମ୍ପ୍ରଦାୟ ସହ ବୈଠକରେ ମିଳିତ ହେବେ ସେ ଦେଶର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବଦୁଲା ରହମାନ୍ ଅଲ୍ ଥାନିଙ୍କ ସହ ମଧ୍ୟ ସାକ୍ଷାତ୍ କରିବାର କାର୍ଯ୍ୟସ୍ଚୀ ରହିଛି

ଓଡ଼ିଶା ରେନ୍ ଉପକୂଳ ଓଡ଼ିଶାରେ ଆଜି ରାତିରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଉତ୍ତର ବାଂଲାଦେଶ ଏବଂ ତା'ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୁର୍ଷ୍ଣବଳୟକୁ ଦୃଷ୍ଟିରେ ରଖି ସତର୍କ ସୂଚନା କାରି କରାଯାଇଛି ଅତିଶୀଘ୍ର ଏହା ଲଘୁଚାପରେ ପରିଣତ ହେବ ଏହାର ପ୍ରଭାବରେ ପୁରୀ ଜଗତ୍ସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଅଳ୍ପ କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ସେହିପରି ଗଞ୍ଜାମ ପୁରୀ ଜଗତ୍ସିଂହପୁର କଟକ କେନ୍ଦ୍ରାପଡ଼ା ଯାଜପ୍ରର ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଆସନ୍ତାକାଲି ପ୍ରବଳ ବର୍ଷାର ସମ୍ଭାବନା ରହିଛି ମଙ୍ଗଳବାର ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ଆଜି ସନ୍ଧ୍ୟାରୁ ମସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ହକି ଓମାନ୍ର ମସ୍କାଟ୍ଠାରେ ଚାଲିଥିବା ପୁରୁଷ ଏସିଆନ୍ ଚମ୍ପିଆନ୍ସିପ୍ ହକି ଟୁର୍ଣ୍ଣାମେଷ୍ଟ୍ର ଫାଇନାଲ୍ରେ ଭାରତ ପ୍ରବେଶ କରିଛି

ଗୁରୁଜାନ୍ତ ସିଂ ଏବଂ ସି କଙ୍ଗୁଜାମ୍ ଏବଂ ଦିଲ୍ପ୍ରୀତ୍ ସିଂ ଭାରତ ପକ୍ଷରୁ ଗୋଲ୍ ସ୍କୋର୍ କରିଥିଲେ ତେବେ ଭାରତ ଏହି ଟୁର୍ଣ୍ଣାମେଣ୍ଟ୍ର କୌଣସି ପ୍ରତିଯୋଗିତାରେ ନ ହାରି ଅପରାଜେୟ ରହିଛି